ଏଥପାଇଁ ବିଭିନ୍ନ ବେସରକାରୀ ସଂସ୍ଥାଠାରୁ ପ୍ରସ୍ତାବ ଆଗତ କରାଯାଇଛି

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷର୍ ସମ୍ମକ୍ତ କଲେଜଗୁଡ଼ିକୁ ଚିଠି ମାଧ୍ଧମରେ ଜଣେଇ ଦିଆଯାଇଛି

ନ କରିଥିଲେ

ଏହି ଶିବିରରେ ବିଭିନ୍ ବିଭାଗର ଜିଲ୍ଲାସ୍ତରୀୟ ଉଚ ପଦାଧକାରୀ ଉପସ୍ଥିତ ରହି ଅଭିଯୋଗ ନେଇ ଲୋକଙ୍କ ସହ ଆଲୋଚନା କରିବେ ବୈଠକ ବଲାଙ୍ଗୀର କିଲ୍ଲୁ ଟିଟିଲାଗଡ ବନଖଣ ଅନ୍ତର୍ଗତ ମନମୁଣ୍ଡା ଗାଁରେ ବନ୍ୟଜନ୍ତୁ ସୁରକ୍ଷା ନେଇ ଏକ ସଚେତନତା ବୈଠକ ଅନୁଷ୍ଷିତ ହୋଇଯାଇଛି ବନ୍ୟଜନ୍ତୁ ଶିକାର ରୋକିବା ସହ ଉଜୁଡା ଜଙ୍ଗଲର ସଂରକ୍ଷଣ ଏବଂ ଚାରାରୋପଣ ଆଦି କାର୍ଯ୍ୟକ୍ରମ ଉପରେ ଏହି ବୈଠକରେ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି